ବହୁ ସଂଖ୍ୟକ ସନ୍ତାସବାଦୀ ସନ୍ତାସବାଦୀମାନଙ୍କୁ ତାଲିମ୍ ଦେଉଥିବା ପ୍ରଶିକ୍ଷକ ଓ ଜେସେ ମହମ୍ମଦ ସଙ୍ଗଠନର ଅନେକ କମାଣ୍ଡାର୍କ୍ ମୃତ୍ୟୁ ଘଟିଛି

ବୈଦେଶିକ ସଚିବ ବିଜୟ ଗୋଖଲେ ସାମ୍ବାଦିକମାନଙ୍କୁ କହିଛନ୍ତି ଜୈସେ ମହମ୍ମଦ ଆଉ ଏକ ସନ୍ତାସବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ କରୁଥିବା ଏବଂ କିହାଦୀମାନଙ୍କୁ ଏଥିପାଇଁ ତାଲିମ୍ ଦେଉଥିବାର ବିଶ୍ୱାସଯୋଗ୍ୟ ଖବର ମିଳିଛି ଏଣୁ ଆକାଶମାର୍ଗରୁ ସନ୍ତାସବାଦୀମାନଙ୍କ ତାଲିମ୍ ଶିବିରଗ୍ରଡ଼ିକ ଉପରେ ଆକ୍ରମଣ କରିବାର ଆବଶ୍ୟକତା ଥିଲା ଆଜିର ବୋମାମାଡରେ ବହ୍ରସଂଖ୍ୟକ ସନ୍ତାସବାଦୀ ସନ୍ତାସବାଦୀମାନଙ୍କୁ ତାଲିମ ଦେଉଥିବା ପ୍ରଶିକ୍ଷକ ଓ ଜେସେ ମହଞ୍ମଦ ସଙ୍ଗଠନର ବରିଷ୍ଠ କମାଶ୍ଡାର ତଥା କିହାଦୀମାନଙ୍କର ମୃତ୍ୟୁ ଘଟିଛି ଜୈସେ ମହମ୍ମଦର ମ୍ରଖ୍ୟ ମସ୍ରଦ୍ ଅଜ୍ହର୍ର ଶାଳକ ଉସ୍ତାଦ୍ ଘଉରୀ ଓରଫ୍ ମୌଲାନା ୟୁସ୍ରଫ୍ ଅଜ୍ହର୍ ସେହି ଶିବିର ପରିଚାଳନା କରୁଥିଲା ଶ୍ରୀ ଗୋଖ୍ଲେ କହିଛନ୍ତି ଏହା ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ କାରଣ ଘନ ଜଙ୍ଗଲ ଭିତରେ ରହୁଥିବା ସାଧାରଣ ଲୋକମାନଙ୍କ ଉପରେ ବିପଦକୁ ଏଡ଼ାଇବାପାଇଁ କେବଳ ସନ୍ତାସବାଦୀ ତାଲିମ୍ ଶିବିର ଉପରେ ବୋମାମାଡ଼ କରାଯାଇଛି ସେ କହିଛନ୍ତି ଜୈସେ ମହମ୍ମଦ ଭାରତ ଉପରେ ବହୁବାର ଆକ୍ରମଣ କରିଛି ଏବଂ ତାଲିମ୍ ଶିବିରଗୁଡ଼ିକର ସ୍ଥାନ ସଂକ୍ରାନ୍ତରେ ପାକିସ୍ତାନ ପାଖରେ ଖବର ଥିଲେ ମଧ୍ୟ ସେଦେଶ ପକ୍ଷର୍ କୌଣସି କାର୍ଯ୍ୟାନ୍ରଷାନ ଗ୍ରହଣ କରାଯାଇ ନାହିଁ ସେ କହିଛନ୍ତି ସନ୍ତାସବାଦକୁ ଦୂଢ଼ହସ୍ତରେ ଦମନ କରିବାପାଇଁ ଭାରତ ପ୍ରତିଶ୍ରତିବଦ୍ଧ ରହିଛି ଏବଂ ଜୈସେ ମହଞ୍ଜଦ ସମେତ ଯେତେସବୁ ସନ୍ତାସବାଦୀ ତାଲିମ୍ କେନ୍ଦ୍ର ରହିଛି ସେଗୁଡ଼ିକୁ ପାକିସ୍ତାନ ନଷ୍ଟ କରୁ ବୋଲି ଭାରତ ଚାହୁଁଛି ରିଆକୁ ଏୟାର୍ ଷ୍ଟ୍ରାଇକ୍ ପାକିସ୍ତାନ ଅଧିକୃତ କାଶ୍ରୀର ଇଲାକାର ସନ୍ତାସବାଦୀ ଶିବିର ଉପରେ ବିମାନ ବାହିନୀର ବୋମାମାଡ଼କୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଶଂସା କରାଯାଇଛି ବିଜେପି କହିଛି ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଇଚ୍ଛା ବଳରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି ଟ୍ୱିଟ୍ କରି ପାର୍ଟିର ସାଧାରଣ ସମ୍ପାଦକ ରାମ ମାଧବ କହିଛନ୍ତି ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣରେ ଯବାନମାନଙ୍କ ଶହୀଦ୍ ହୋଇଥିବା ଘଟଣାରେ କଷ୍ଟ ଓ ଦ୍ୟୁଖ ପାଇଥିବା ପ୍ରତ୍ୟେକ ଭାରତୀୟମାନେ ଆନନ୍ଦ ପ୍ରକାଶ କରିଛନ୍ତି ଏଭଳି ବିଚକ୍ଷଣ କାର୍ଯ୍ୟାନୁଷ୍ଠାନ ପାଇଁ ସେ ବିମାନ ବାହିନୀକୁ ସାଲ୍ୟୁଟ୍ ଜଣାଇଛନ୍ତି

ଭାରତୀୟମାନଙ୍କୁ ନିରାପଦ ରଖିବାରେ ବିମାନ ବାହିନୀର ଭୂମିକାକୁ ପାର୍ଟି ପକ୍ଷର୍ ପ୍ରଶଂସା କରାଯାଇଛି ଦିଲ୍ଲୀ ବିଧାନସଭା ବଜେଟ୍ ଅଧିବେଶନରେ ଉପସ୍ଥିତ ବିଧାୟକମାନେ ଏହି ଆକ୍ରମଣକୁ ପ୍ରଶଂସା କରିଛନ୍ତି ବିମାନ ବାହିନୀକୁ ପ୍ରଶଂସା କରି ମହାରାଷ୍ଟ୍ର ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍କୀ ମଧ୍ୟ ଏହି ବିମାନ ଆକ୍ରମଣକୁ ସ୍ୱାଗତ ଜଣାଇଛନ୍ତି ପିଏମ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ନିରାପଭା ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂ ବୈଦେଶିକ ମନ୍ତ୍ରୀ ସ୍ୱଷମା ସ୍ୱରାଜ ଅର୍ଥମନ୍ତ୍ରୀ ଅର୍ଥଣ ଜେଟ୍ଲୀ ଜାତୀୟ ନିରାପତ୍ତା ଉପଦେଷ୍ଟା ଅକିତ୍ ଡୋଭଲ୍ କ୍ୟାବିନେଟ୍ ସଚିବ ପିକେ ସିହ୍ରା ବୈଦେଶିକ ସଚିବ ବିଜୟ ଗୋଖ୍ଲେ ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୂପେନ୍ଦ୍ର ମିଶ୍ର ଏବଂ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପିକେ ମିଶ୍ର ଏହି ବୈଠକରେ ଉପସ୍ଥିତ ଥିଲେ ଜେକେ ଏନ୍ଆଇଏ ରେଡ୍ ସନ୍ତାସବାଦୀମାନଙ୍କୁ ପାର୍ଷି ପ୍ରଦାନ ସଂକ୍ରାନ୍ତରେ କାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଆଜି କାଶ୍ରୀର ଉପତ୍ୟକାର ବିଚ୍ଛିନ୍ଦତାବାଦୀମାନଙ୍କ ଘରେ ଖାନତଲାସୀ କରିଛି

ସରକାରୀ ଭାବେ କୃହାଯାଇଛି ମିର୍ଓ୍ବେକ୍ ଉମର ଫାର୍କ୍ ସୟଦ୍ ଅଲି ଶାହା ଗିଲାନୀଙ୍କ ପ୍ରଅ ନୟିମ୍ ଗିଲାନୀ ୟାସିନ୍ ମଲ୍ଲିକ ଶବୀର ଶାହା ଅସ୍ରଫ୍ ଶେହରାଇ ଓ ଜାଫର୍ ଭଟ୍ଟଙ୍କ ଘରେ ଆଜି ଚଢାଉ କରାଯାଇଛି ପାକିସ୍ତାନର୍ ହାଓ଼ଲା ଚ୍ୟାନେଲ୍ ମାଧ୍ୟମରେ ବିଚ୍ଛିନ୍ଦୁତାବାଦୀମାନଙ୍କୁ ପାଣ୍ଡି ମିଳୁଥିବା ସମ୍ପର୍କିତ ମାମଲାକୁ ନେଇ ଏହି ଚଢାଉ କରାଯାଇଛି

ପ୍ରଧାନମନ୍ତ୍ରୀ ବିସ୍କୟ ପ୍ରକାଶ କରି କହିଛନ୍ତି ବର୍ତ୍ତମାନ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଭାରତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚ ଥିବାବେଳେ ନିଯୁକ୍ତି ନାହିଁ ବୋଲି କହିବା ସମ୍ପର୍ଶ୍ଣ ଅଯୌକ୍ତିକ ସେ କହିଛନ୍ତି ବହୁ ସଂଖ୍ୟାରେ ପୁରୁଣା ଗାଡ଼ି ବିକ୍ରି ହେଲାଣି ସଡ଼କ ପଥ ରେଳପଥ ଓ ଗୃହ ନିର୍ମାଣ କ୍ଷେତ୍ରରେ ବିଭିନ୍ନ ମୌଳିକତାଞ୍ଚା ଉନ୍ନୟନ କାର୍ଯ୍ୟ ଚାଲିଥିବାରୁ ଦେଶରେ ନିଯୁକ୍ତି ନାହିଁ ବୋଲି କହିବା ଠିକ୍ ହେବ ନାହିଁ ସେ କହିଛନ୍ତି ଭାରତ ବିଶ୍ୱରେ ବର୍ତ୍ତମାନ ଦ୍ରୁତ ଅଭିବୃଦ୍ଧି ରାଷ୍ଟ୍ରର ମାନ୍ୟତା ହାସଲ କରିଛି

ସେ କହିଛନ୍ତି ଏତେସବୁ ବିକାଶମୂଳକ କାମ ହୋଇଥିଲେ ମଧ୍ୟ ପ୍ରକୃତରେ ଯେତିକି ନିଯୁକ୍ତି ଦିଆଯିବା କଥା ସେତିକି ଦିଆଯାଇପାରି ନାହିଁ କିନ୍ତୁ ତା'ର ଅର୍ଥ ନୁହେଁ ଯେ ଦେଶରେ ନିଯୁକ୍ତି ନାହିଁ କିନ୍ତୁ ବର୍ତ୍ତମାନର ନିଯୁକ୍ତି ସ୍ଥିତି ଉପରେ ସେ ସନ୍ତୋଷ ନୁହଁନ୍ତି ବୋଲି କହିଛନ୍ତି

ପାଞ୍ଚ କଣିଆ ସାୟିଧାନିକ ଖଣ୍ଡପୀଠ ଆଜି ଏହି ମାମଲା ଉପରେ ଶୁଣାଣିବେଳେ ଏହି ମତ ଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏସ୍ଏ ବୋବ୍ଡେ ଡିୱାଇ ଚନ୍ଦ୍ରଚୂଡ଼ ଅଶୋକ ଭୂଷଣ ଏବଂ ଏସ୍ ଅବଦୂଲ୍ ନିକିର୍ ଖଣ୍ଡପୀଠରେ ସଦସ୍ୟ ଅଛନ୍ତି

ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ଥିଲେ

ଅହିଂସା ଓ ଗାନ୍ଧିବାଦ ନିତୀ ଅନୁସରଣ କରି ସାମାଜିକ ଅର୍ଥନୈତିକ ଓ ରାଜନୈତିକ ପରିବର୍ତ୍ତନ କ୍ଷେତ୍ରରେ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଥାଏ

କୋର୍ଟ ମିସେଲ୍ ଦିଲ୍ଲୀର ଏକ ଅଦାଲତ ଅଗଷ୍ଟ ୱେଷଲ୍ୟାଣ୍ଡ ଭିଭିଆଇପି ହେଲିକପୂର କିଣା ମାମଲାରେ ମଧ୍ୟସ୍ଥ ଖ୍ରୀଷ୍ଟିୟାନ୍ ମିସେଲ୍ଙ୍କ ନ୍ୟାୟିକ ହାଜତର ମିଆଦ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ସିବିଆଇ ଦାଏର କରିଥିବା ମାମଲାରେ ତାଙ୍କର ହାଜତର ମିଆଦି ବୃଦ୍ଧି କରିଛନ୍ତି ମିସେଲ୍ଙ୍କୁ ଗତବର୍ଷ ଡିସେୟର ମାସରେ ଦୁବାଇରୁ ପ୍ରତ୍ୟର୍ପଶ କରି ଅଣାଯାଇଥିଲା

ବସ୍ଟି ଆନନ୍ଦ ବିହାରରୁ ଉତ୍ତମ ନଗର ଯାଉଥିଲା ଆହତମାନଙ୍କ ହସ୍କିଟାଲ୍ରେ ଚିକିହା କରାଯାଉଛି

ସେହି ଉଗ୍ରବାଦୀମାନେ ଅଲ୍ ଶବାବ୍ ଗୋଷ୍ଠୀର ଅଲ୍ ଶବାବ୍ ଗୋଷ୍ଠୀର ଅଲ୍କାଏଦା ପ୍ରତି ଆନ୍ଦଗତ୍ୟ ରହିଛି ଆଫ୍ରିକା ମହାଦେଶ ପାଇଁ ଆମେରିକାର ଆକ୍ରମଣ ଉଗ୍ରବାଦୀମାନଙ୍କୁ ଲକ୍ଷ୍ୟ କରାଯାଇ ହୋଇଥିଲା